ଆଇସିଏମ୍ଆର୍ ଅଧିକରୁ ଅଧିକ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅନୁମତି ଦେବା ପ୍ରକ୍ରିୟା କାରି ରଖିଛି

ଆଜି ମଧ୍ୟାହୁରେ ସେହି ଭାରତୀୟମାନଙ୍କୁ ଧରି ଏକ ବିମାନ ଢାକାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ଏଥରକୁ ମିଶାଇ ଦ୍ୱିତୀୟ ଥର ପାଇଁ ଢାକାରୁ ବିମାନ ଯୋଗେ ଭାରତୀୟମାନଙ୍କୁ ଦିଲ୍ଲୀ ଅଣାଯାଉଛି

ବାଙ୍ଗଲାଦେଶରେ ଭାରତର ହାଇକମିଶନ୍ର ରିବା ଗାଙ୍ଗୁଲି ଦାସ ଅଖଉରା ସୀମା ପର୍ଯ୍ୟନ୍ତ ଆସି ଅଗରତଲା ଆସୁଥିବା ଭାରତୀୟମାନଙ୍କୁ ବିଦାୟ ସମ୍ପର୍ଦ୍ଧନା ଦେଇଥିଲେ ବାଙ୍ଗଲାଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଆଣିବା ପାଇଁ ଭଡ଼ାରେ ନିଆଯାଇଥିବା ଆଉକିଛି ବିମାନର ଚଳାଚଳ ପାଇଁ ଢାକା ସ୍ଥିତ ଭାରତୀୟ ହାଇକମିଶନ୍ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା

ଆସନ୍ତାକାଲି ଆଉ ଏକ ବିମାନ ଦିଲ୍ଲୀ ହୋଇ ଅହମ୍ମଦାବାଦରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି

ଏହି ବିମାନ କୋଚି ଓ ବେଙ୍ଗାଲ୍ରୁରେ ଯାତ୍ରୀମାନଙ୍କୁ ପହଞ୍ଚାଇବ

ଆଉ ଏକ ବିମାନ ଆସନ୍ତା ସୋମବାର ଦିନ ଦିଲ୍ଲୀ ଲକ୍ଷ୍ରୌ ଓ ଗୟାରେ ଆସି ପହଞ୍ଚିବ ଶ୍ରୀଲଙ୍କାରେ ଭାରତୀୟ ହାଇକମିଶନର ଗୋପାଳ ବାଗଲେ ଶ୍ରୀଲଙ୍କାରୁ ଭାରତୀୟମାନଙ୍କୁ ଆଣିବାରେ ସେଠାକାର ସରକାର ସହାୟତା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି

ସେମାନଙ୍କ ମଧ୍ୟରେ ବହୁ କ୍ଷୁଦ୍ର ବ୍ୟବସାୟୀ ଓ ବଶିକ ଅଟକି ରହିଥିବା ପର୍ଯ୍ୟଟକ ଓ ଶ୍ରମିକ ଅଛନ୍ତି କୌଣସି ସହାୟତା ପାଇଁ ଭାରତୀୟ ହାଇକମିଶନ୍ ଦେଇଥିବା ଏମର୍ଜ୍ଜେନ୍ସୀ ନୟର ସହ ଯୋଗାଯୋଗ କରିବାକୁ ହାଇକମିଶନ୍ ପକ୍ଷରୁ ପରାମର୍ଶ ଦିଆଯାଇଛି

ଏଥିପାଇଁ ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ସମସ୍ତ ସତର୍କତାମ୍ବଳକ ପଦକ୍ଷେପ ସହ ମୃତ ଦେହଗୁଡ଼ିକୁ ସେମାନଙ୍କର ଆତ୍ମୀୟ ସ୍ୱଜନ୍ୟଙ୍କୁ ହସ୍ତାନ୍ତର କରାଯିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି ପୂର୍ବରୁ ଏ ସଂକ୍ରାନ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିର୍ଦ୍ଦେଶ ଦେଇଥିଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ଏମସ୍ରେ ଏକ ହେଲ୍ସଲାଇନ୍ ସ୍ଥାପନ କରାଯାଇଛି

ସେହି ଟିମ୍ଗୁଡ଼ିକ କୋଭିଡ୍ ନାଇଷ୍ଟିନ୍ ହସ୍କିଟାଲ୍ ଗୁଡ଼ିକରେ ଦିଆଯାଉଥିବା ସୁବିଧା ସୁଯୋଗଗୁଡ଼ିକର ତଦାରଖ କରିବେ ଜୟଶଙ୍କର ଗ୍ଲୋବାଲ୍ ଇକୋନମି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଭାରତ ବିଶ୍ୱ ଅର୍ଥନୀତି ପାଇଁ ପ୍ରତିଭା ଓ କୁଶଳତାର ଏକ ନିର୍ଭରଶୀଳ ଉହ ହୋଇପାରିଛି

ସେ କହିଛନ୍ତି ଦେଶାନ୍ତରିତମାନଙ୍କ ମଙ୍ଗଳ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ପ୍ରତି ସରକାର ଆଲୋକପାତ କରୁଛନ୍ତି ବୈଦେଶିକ ମନ୍ତ୍ରୀ କହିଛନ୍ତି ସରକାର ସହଜରେ ଗସ୍ତ ଓ ସୁଯୋଗ ସୃଷ୍ଟି ପାଇଁ ବିଦେଶୀ ସରକାରମାନଙ୍କ ସହ ଯୋଗାଯୋଗ ରକ୍ଷା କରିଆସୁଛନ୍ତି ସେ କହିଛନ୍ତି ଦେଶର ଜନସାଧାରଣଙ୍କ ସହ ମିଶି ଦେଶାନ୍ତରିତମାନଙ୍କ ସୁରକ୍ଷାକାରୀମାନେ କୋଭିଡ୍ ନାଇଷ୍ଟିନ୍ ପରବର୍ତ୍ତୀ ଅର୍ଥନୈତିକ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହୋଇପାରିବେ ବୈଦେଶିକ ମନ୍ତ୍ରୀ କହିଛନ୍ତି ବିଦେଶରେ ଥିବା ଭାରତର ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ଉପରେ କୋଭିଡ୍ ନାଇଷ୍ଟିନ୍ର କୁପ୍ରଭାବକୁ ହ୍ରାସ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ସେ କହିଛନ୍ତି ଭାରତ ବିଶ୍ୱ ବଜାରରେ ଏହାର ପୂର୍ବ ସ୍ଥାନ ହାସଲ କରିବାକୁ ପଡ଼ିବ ଓ ଆଗାମୀ ମାସଗୁଡ଼ିକରେ ଏ ଦିଗରେ ଜୋରସୋର ଉଦ୍ୟମ ଆରମ୍ଭ ହେବ ଇଣ୍ଡିଆ ନେପାଳ ଟାଇଜ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସୀମା ସଡ଼କ ସଂଗଠନ ଦ୍ୱାରା ଲିପୁଲେଖରେ ନିର୍ମାଣ କରାଯାଇଥିବା ସଡ଼କ ଭାରତୀୟ ଅଞ୍ଚଳରେ ନିର୍ମିତ ହୋଇଛି ଶ୍ରୀ ସିଂହ କହିଛନ୍ତି ଭାରତ ନେପାଳ ସମ୍ପର୍କ ଦୁର୍ବଳ ନୁହେଁ ଓ ଉଭୟ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି ବିଶ୍ୱର କୌଣସି ଶକ୍ତି ଏହାକୁ ଛିନ୍ନ କରିପାରିବ ନାହିଁ ସେ କହିଛନ୍ତି ଏହି ସଡ଼କକୁ ନେଇ ଦୁଇ ଦେଶ ମଧ୍ୟରେ ଯଦି କିଛି ଭୁଲ ବୁଝାମଣା ସୃଷ୍ଟି ହୋଇଛି ତେବେ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ କରାଯିବ ଲିପୁଲେଖକୁ ନିର୍ମାଣ କରାଯାଇଥିବା ସଡ଼କ କୈଳାଶ ମାନସରୋବର ଯାତ୍ରା ସମୟକୁ ବହୁ ମାତ୍ରାରେ କମ୍ କରିଦେବ ଉତ୍ତରାଖଣ୍ଡର ପାର୍ଟି କର୍ମୀମାନଙ୍କୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ ଏହା କହିଛନ୍ତି

ଗୁଗୁଲ ଫର୍ମ ଲିଙ୍କ୍ରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଖରୁ ଇଣ୍ଡିଆ କାଉନ୍ସିଲ୍ ଫର ଟେକ୍ସିକାଲ୍ ଏଜୁକେସନ୍ ପରୀକ୍ଷା ପରିଚାଳନା ସଂକ୍ରାନ୍ତରେ ମତ ମଗାଯାଇଥିବା ଏଭଳି ଏକ ମିଥ୍ୟା ଖବର ପ୍ରଚାର କରାଯାଇଛି ପିଆଇବି ଟ୍ୱିଟ୍ କରି ଏହାକୁ ଏକ ମିଥ୍ୟା ଖବର ବୋଲି ସ୍ୱଷ୍ଟ କରିଛି

ଏଭଳି ଗୁଜବଠାରୁ ସମସ୍ତଙ୍କୁ ଦୂରେଇ ରହିବାକୁ ପିଆଇବି ଅନୁରୋଧ କରିଛି ମନ୍ସୁନ୍ ପ୍ରୋଗ୍ରେସ୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଭାଗ ଉତ୍ତର ପୂର୍ବ ଆରବ ସାଗରର କିଛି ଭାଗ ଗୁଜରାତ ଦାଦ୍ରା ଓ ନଗର ହାବେଳିରେ ପ୍ରବେଶ କରିଛି ମୌସୁମୀ ବାୟୁ ମୁମ୍ଯାଇ ସମେତ ମହାରାଷ୍ଟ୍ରର ଅବଶିଷ୍ଟ ଭାଗ ମଧ୍ୟପ୍ରଦେଶର କିଛି ଭାଗ ଛତିଶଗଡ଼ ଓ ଝାଡ଼ଖଣ୍ଡର ଅଧିକାଂଶ ଭାଗ ଓ ବିହାରର କିଛି ଭାଗରେ ପ୍ରବେଶ କରିଛି